ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା ଆୟୁଷ୍କାନ ଭାରତ କାର୍ଯ୍ୟକ୍ରମର ଏକବର୍ଷ ପୂର୍ତ୍ତି ଉପଲକ୍ଷେ ଜାତୀୟ ସ୍ୱାସ୍ଥ୍ୟ କର୍ତ୍ତ୍ୱପକ୍ଷଙ୍କ ତରଫରୁ ଏହି ଦୁଇଦିନିଆ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ଶ୍ରୀମୋଦୀ ଆୟୁଷ୍ମାନ ଭାରତ ଏବଂ ଆୟୁଷ୍ମାନ ଭାରତ ଷ୍ଟାର୍ଟଅପ ଗ୍ରାଷ୍ଟ ଚ୍ୟାଲେଞ୍ଜ ନୂଆ ମୋବାଇଲ ଆପ୍ର ଶୁଭାରୟ କରିବା ସଙ୍ଗେ ସଙ୍ଗେ ଏକ ସ୍କାରକୀ ଡାକଟିକେଟ ଉନ୍କୋଚନ କରିବେ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଆୟୁଷ୍ମାନ ଭାରତ କାର୍ଯ୍ୟକ୍ରମର କେତେକ ବଛା ବଛା ହିତାଧିକାରୀମାନଙ୍କ ସହ ଶ୍ରୀ ମୋଦୀ କଥାବାର୍ତ୍ତା କରିବେ ଆମର ସମ୍ଭାଦଦାତା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନାର ସବ୍ର ଗୁର୍ରତ୍ୱ ପୂର୍ଣ୍ଣ ଭାଗୀଦାରୀମାନଙ୍କ ଏକାଠି କରିବା ଏବଂ ଗତ ବର୍ଷେ ହେଲା କାର୍ଯ୍ୟକାରୀ ହୋଇଥିବା ଏହି ଯୋଜନା ସମ୍ମୁଖରେ ଦେଖାଦେଇଥିବା ଆହ୍ୱାନଗୁଡ଼ିକ ସଂକ୍ରାନ୍ତରେ ଆଲୋଚନା କରିବା ଲାଗି ଏହା ଏକ ମଞ୍ଚ ବୋଲି ବିବେଚନା କରାଯାଇଛି

ଏହି କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେବାର ବର୍ଷକ ଭିତରେ ଏହି ସଫଳତା ହାସଲ ହୋଇଛି

ପିଏମ୍ ପ୍ରେଜ୍ ବାର୍ଥଡେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଜନ୍ମୁଦିନ ଶୁଭେଚ୍ଛା ଜଣାଇବା ସଙ୍ଗେସଙ୍ଗେ ତାଙ୍କର ଦୀର୍ଘ ଓ ନିରାମୟ ଜୀବନ କାମନା କରିଛନ୍ତି ଶ୍ରୀ ମୋଦି କହିଛନ୍ତି ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ଶ୍ରୀ କୋବିନ୍ଦଙ୍କର ଦୂରଦୃଷ୍ଟିଯୋଗୁଁ ଭାରତ ବିଶେଷ ଭାବେ ଉପକୂତ ହୋଇଛି ଗରିବ ଓ ଅବହେଳିତମାନଙ୍କୁ କ୍ଷମତାପନ୍ନ କରିବା ପାଇଁ ଶ୍ରୀ କୋବିନ୍ଦ ଅହରହର ଉଦ୍ୟମ ଚଳାଇଥିବା ସେ ଜଣାଇଛନ୍ତି

ବିଜେପି ଶିବସେନା ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି ଓ ଶିବସେନା ଛୋଟ ଛୋଟ ଦଳ ସହ ମେଣ୍ଟ କରିବା ସମ୍ପର୍କରେ ଘୋଷଣା କରିଛନ୍ତି ରାମଦାସ ଅଠାଓ୍ୱଲେଙ୍କ ଆରପିଆଇଏ ମହାଦେବ ଜଙ୍କର ଙ୍କ ରାଷ୍ଟ୍ରୀୟ ସମାଜ ପ୍ରକାଶ ବିନାୟକ ମିଟେଙ୍କ ଶିବସଂଗ୍ରାମ ଏବଂ ସଦାଭାଉ କୋଟେଙ୍କ ରୟତକ୍ରାନ୍ତି ସଂଗଠନ ଆଦି ଦଳ ସହ ମେଣ୍ଟ କରାଯିବ ଆସନ ବୁଝାମଣା ସହ ଖୁବ୍ ଶୀଘ୍ର ପ୍ରାର୍ଥୀଙ୍କ ନାମ ତାଲିକା ଘୋଷଣା କରାଯିବ ବୋଲି ବିଜେପି ଏବଂ ଶିବସେନା ପକ୍ଷରୁ ଏକ ମିଳିତ ବିବୂଭିରେ କୁହାଯାଇଛି

ପ୍ରଧାନବିଚାରପତି ରଞ୍ଜନ ଗୋଗେଇଙ୍କ ଖଣ୍ଡପୀଠ କଷ୍ଟିସ ଏନଭି ରମଣଙ୍କ ଖଣ୍ଡପୀଠ ନିକଟକୁ ଆବେଦନଗୁଡିକୁ ପଠାଇ ଦେଇଥିଲେ ସାୟିଧାନିକ ଖଣ୍ଡପୀଠର ଅନ୍ୟ ବିଚାରପତିମାନେ ହେଲେ ଏସ କୌର ଆର ସୁବାସ ରେଡ୍ଡି ବିଆରଗଭାୟୀ ଓ ସୂର୍ଯ୍ୟକାନ୍ତ

ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ବନ୍ଦ ହୋଇଥିବା ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକର ବିଦ୍ୟାର୍ଥୀମାନଙ୍କଠାରୁ ଟିଉସନ୍ ଓ ବସ୍ ଫି' ନ ନେବା ପାଇଁ ଡିଭିଜନାଲ କମିଶନର ବସିର ଅହନ୍ମଦ ଖାଁ ଉପକମିଶନର ଏବଂ ବିଦ୍ୟାଳୟ ଶିକ୍ଷା ନିର୍ଦ୍ଦେଶକଙ୍କୁ ଏ ଦିଗରେ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜେକେ ସିଜ୍ଫାୟାର ଭାୟୋଲେନ୍ସ ଜାମ୍ମୁ ଓ କାଶ୍ମୀରର ସୀମାନ୍ତ ପୁଞ୍ ଜିଲ୍ଲାରେ ଥିବା ସେନା ଛାଉଣି ଓ ଜନବସତିଗୁଡ଼ିକ ଉପରକୁ ପାକିସ୍ତାନ ସୈନ୍ୟମାନେ ଆଜି ସକାଳୁ ଆଖିବୁଜା ଗୁଳିଚାଳନା କରି ପୁଣି ଅସ୍ତ୍ରବିରତି ଲଂଘନ କରିଛନ୍ତି

ଭାରତୀୟ ଯବାନମାନେ ପାଲଟା ଗୁଳିଚାଳନା କରି ଠିକଣା ଜବାବ ଦେଇଛନ୍ତି ଭାରତପଟୁ କେହି ମୃତାହତ ହୋଇନାହାନ୍ତି ତେଣେ ଜାନ୍ଧୁ ଡିଭିଜନର କାଠୁଆ ଜିଲ୍ଲା ଅନ୍ତର୍ଗତ ହୀରାନଗର ମାନ୍ୟାରୀ ସେନା ଛାଉଣି ଉପରକୁ ପାକିସ୍ତାନ ପଟୁ ଗୁଳିଚାଳନାରେ ଜଣେ ବିଏସ୍ଏଫ୍ ଯବାନ ସାମାନ୍ୟ ଆହତ ହୋଇଛନ୍ତି ଜେ ଆଣ୍ଡ କେ ବିଡିସି ପୁଲ୍ସ ଜାମ୍ମୁ କାଶ୍ମୀରରେ ବ୍ଲକ ଉନ୍ନୟନ ପରିଷଦ ଅଧ୍ୟକ୍ଷ ପଦ ଗୁଡିକ ପାଇଁ ନିର୍ବାଚନ ସକାଶେ ବିଜ୍ଞପ୍ତି ସହ ଆଜିଠାରୁ ମନୋନୟନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି

କୌଶଳ ବିକାଶ ରାଜ୍ୟମନ୍ତ୍ରୀମାନଙ୍କର ସମ୍ମିଳନୀରେ କେନ୍ଦ୍ର କୌଶଳ ବିକାଶ ମନ୍ତ୍ରୀ ଡକ୍ଟର ମହେନ୍ଦ୍ରନାଥ ପାଣ୍ଡେ ଏହା ଘୋଷଣା କରିଛନ୍ତି

ରାଜ୍ୟରୁ ଗାଁ ପର୍ଯ୍ୟନ୍ତ କୌଶଳ ବିକାଶ ମିତ୍ର ସୂଷ୍ଟି କରିବା ଆବଶ୍ୟକତା ପ୍ରତି ସେ ଗୁରୁତ୍ୱାରୋପ କରିଛନ୍ତି ପିଡିକି ପିଆଇବି ଭାରତୀୟ ସୂଚନା ସେବାର ବରିଷ୍ଣ ଅଧିକାରୀ କେ ଏସ ଧତ୍ୱାଲିଆ ପ୍ରେସ ଇନ୍ଫରମେଶନ ବ୍ୟୁରୋର ପ୍ରମୁଖ ମହାନିର୍ଦ୍ଦେଶକଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି

ତାଙ୍କ ପାଖରେ ଭାରତୀୟ ଗଣଯୋଗାଯୋଗ ପ୍ରତିଷ୍ଠାନର ମହାନିର୍ଦ୍ଦେଶକ ପଦର ଦାୟିତ୍ୱ ମଧ୍ୟ ରହିବ ସ୍କଚନା ଓ ପ୍ରସାରଣ ମନ୍ତ୍ରଶାଳୟର ବିଭିନ୍ନ ଗଣମାଧ୍ୟମ ଶାଖାରେ ସେ ଗୁରୁତ୍ୱପୂର୍ଣ୍ଣ ପଦରେ ରହିଆସିଛନ୍ତି ଆକାଶବାଣୀ ସମ୍ଭାଦସେବା ବିଭାଗର ପ୍ରମୁଖ ମହାନିର୍ଦ୍ଦେଶକ ଇରା ଯୋଶୀଙ୍କୁ ପ୍ରକାଶନ ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି

ପାଟନା ବକ୍କାର ଭାଗଲପୁର ପୁର୍ଣ୍ଣିଆ ଓ ଅରାରିଆ ଜିଲ୍ଲା ଅଧିକ କ୍ଷତିଗ୍ରସ୍ତ ହୋଇଛି ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ଧିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି

ଅନୁରାଣୀ ଦୋହାଠାରେ ଚାଲିଥିବା ବିଶ୍ୱ ଆଥଲେଟିକ୍ ପ୍ରତିଯୋଗିତାର କ୍ଷାଭେଲିନ୍ ଥ୍ରୋ ଫାଇନାଲରେ ଭାରତର ଅନ୍ନରାଣୀ ପ୍ରବେଶ କରିଛନ୍ତି

ଯୋଗ୍ୟତା ପର୍ଯ୍ୟାୟରେ ଅନ୍ନ ବିଶ୍ୱ ରେକର୍ଡ ସ୍ଥାପନାକାରୀ ବାରବୋରା ସ୍କୋଟାକୋଭାଙ୍କଠାରୁ ଗୋଟିଏ ସ୍ଥାନ ଉପରେ ଅର୍ଥାତ୍ ପଞ୍ଚମ ସ୍ଥାନରେ ରହିଥିଲେ

ବର୍ତ୍ତମାନ ବୋର୍ଡ଼ର ସମସ୍ତ କ୍ଷମତା ତାଙ୍କ ପାଖରେ ରହିବ

ଆସନ୍ତା ଶ୍ରକ୍ବାରଦିନ ପଞ୍ଚମ ତଥା ଚୂଡାନ୍ତ ମ୍ୟାଚ ମଧ୍ୟ ସ୍ୱରଟ୍ରେ ଖେଳାଯିବ